ରାତି ବଢ଼ିବା ସଙେ ସଙେ ରୋଗୀଙ୍ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଥିଲା

କୌଣସି ମହିଳା ଶ୍ରମିକ ମୃତ୍ୟୁବରଣ କରିନାହାନ୍ତି ବୋଲି ଡାକ୍ତରଖାନା ସୂତ୍ରରୁ ଜଶାପଡିଛି

ତାଙ୍ ଜନ୍ମଦିବସକୁ ପ୍ରତିବର୍ଷ ଦେଶବ୍ୟାପୀ ଶିଶୁଦିବସ ଭାବେ ପାଳନ କରାଯାଉଛି ସେ ଶିଶୁମାନଙ୍କୁ ଖୁବ୍ ଆଦର କରୁଥିଲେ ଏବଂ ଶିଶୁଙ୍କ ଗହଣରେ ସମୟ ବିତାଇବା ତାଙ୍କର ସଉକ୍ ଥିଲା ଏଥିପାଇଁ ଶିଶୁମାନେ ତାଙ୍କୁ ଶ୍ରଦ୍ବାରେ ଡାକୁଥିଲେ ଚାଚା ନେହେରୁ ଆକି ଦେଶବ୍ୟାପୀ ସ୍କୁଲ ଗୁଡ଼ିକରେ ଏଥିନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି